ଭୋଟର୍ମାନେ ଯେକୌଣସି ଗୋଟିଏ ପରିଚୟ ପତ୍ର ଦେଖାଇ ବୁଥ୍ ଭିତରକୁ ପ୍ରବେଶ କରିପାରିବାର ବ୍ୟବସ୍ରା କରାଯାଇଛି

ସେହିସବୁ ବୁଥ୍ଗୁଡିକରେ କୌଣସି ଅପ୍ରୀତିକର ପରିସ୍ଚିତିକୁ ଏଡାଇବା ପାଇଁ ସିସିଟିଭି ବ୍ୟବସ୍ଥା କରାଯାଇଛି ସେହିପରି ଦିବ୍ୟାଙ୍ଗ ଓ ବରିଷ ନାଗରିକମାନଙ୍କ ପାଇଁ ସ୍ୱତନ୍ତ ବ୍ୟବସ୍କା ଗ୍ରହଶ କରାଯାଇଥିବା ଜଣାପଡିଛି

ଆତ୍କାର କେବେ ବିନାଶ ନ ହେବା ଭଳି ଆଦିଭାଷା ସଂସ୍ଟ୍ରତର ମଧ୍ଧ ବିନାଶ ହେବ ନାହି ବୋଲି ଆକି ବାଲେଶ୍ୱରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କେନ୍ଦ୍ର ରାଷ୍ଟମନ୍ତୀ ପ୍ରତାପ ଚନ୍ଦ ଷଡ଼ଙ୍ଗୀ କହିଛନ୍ତି ରାଜ୍ୟସ୍ତରୀୟ ସଂସ୍କୃତ ସଶ୍ମିଳନୀ ଉଦ୍ଘାଟନ ଅବସରରେ ମନ୍ତୀ ଶ୍ରୀ ଷଡ୍ଙଗୀ କହିଛନ୍ତି ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ଗ୍ରାମାଞ୍ଚଳରେ ଉଦ୍ୟମ ହେବ ଆବଶ୍ୟକ ସେହିଭଳି ସମସ୍ତେ କିଭଳି ସଂସ୍କୃତ ପଢ଼ିବେ ଓ କହିବେ ତାହା ଉପରେ ମଧ୍ଧ ସେ ଗୁର୍ତ୍ୱାରୋପ କରିଛନ୍ତି

ଘଟଶାର ସଠିକ୍ ତଦନ୍ତ ନକରି ଯାଜପୁର ଏସ୍ପି ଗଣମାଧ୍ଘମରେ ଭିନ୍ନ ବୟାନବାଜି କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି

ତେବେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀଙ୍କୁ କଠୋର ଦଶ୍ତରେ ଦଶ୍ତିତ କରିବା ପାଇଁ ବିଜେପିର ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ଦାବି କରିଛନ୍ତି

ସେମାନଙ୍କୁ ସ୍ରାନୀୟ ଚିକିହାଳୟରେ ଭର୍ତ୍ତି କରାଯାଇଛି

ତେବେ ବସ୍ଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା

ପ୍ରଶାସନ ପକ୍ଷରୁ ଘଟଶାରେ ହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି